ରାଜ୍ୟସ୍ତରୀୟ ନେତୂବୂନ୍ଦ ରାଜ୍ୟ ପ୍ରଭାରୀଙ୍କ ସହିତ ଏ ନେଇ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହେବ

ଚିଲିକା ଡଙ୍ଗାବୃଡ଼ି ଚିଲିକାରେ ଡଙ୍ଙାବୁଡ଼ି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତୀ ନୁସିଂହ ଚରଣ ସାହୁ ଜଳ ପରିବହନ ନିର୍ଦ୍ଦେଶକଙ୍କୁ ତଦନ୍ତ ଭାର ଦିଆଯାଇଛି ମୁଖ୍ୟତଃ ତିନୋଟି ଦିଗରେ ଏହି ତଦନ୍ତ ହେବ

ଏ ନେଇ ଡାଇରେକୁର ଜେନେରାଲ ଅଫ ସିଭିଲ ଏଭିଏସନ ପକ୍ଷରୁ ଅନୁମତି ମିଳିଛି

ପରେ ସମ୍ମୁକ୍ତ ନାବାଳିକାଙ୍କୁ ସ୍ରାନୀୟ ଗ୍ରାମବାସୀ ଅଚେତ ଅବସ୍ତାରେ ଉଦ୍ଧାର କରି ଘରକୁ ଆଶିଥିଲେ

ଆହତଙ୍କୁ ଖନ୍ତାପଡ଼ା ଓ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ଟାଣ ଖରା ସହ ତତଲା ପବନ ଯୋଗୁଁ ଦେହ ମୁହଁ ସିଝଝଇ ଦେଉଛି

ଅପରପକ୍ଷରେ ରାଜ୍ୟର ବିଭିନ୍ନ ସ୍ତାନରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି